ରାକ୍ୟ ତଥା ଦେଶ ବିଦେଶରୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି

ଶ୍ରୀ କ୍ଷେତ୍ର ପୁରୀ ଉସ୍ସବ ମୁଖର ହୋଇ ଉଠିବା ସହ ଆଧ୍ଘାତ୍କିକ ପରିବେଶରେ ଉଛୁଳି ପଡୁଛି

ପରମ୍ଧରା ଅନୁଯାୟୀ ପ୍ରଥମ ଦିନ ରଘୁନାଥ ମଠଯାଏଁ ରଥ ଟଶା ହେବ

ଓଡ଼ିଶାର ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ଏବଂ ଦିବ୍ୟତ୍ୱ ଅନୁଭବ କରିବା ଲାଗି ସମଗ୍ର ଜନମାନସ ଏକତ୍ରିତ ହୋଇଥାନ୍ତି

ସେହିପରି କେନ୍ଦ୍ରମନ୍ତୀ ଧର୍ମେନ୍ଦ ପ୍ରଧାନା ରଥଯାତ୍ରା ଅବସରରେ ସମ୍ତଙ୍କୁ ଶୁଭେଛା ଜଣାଇଛନ୍ତି

ତେଣୁ ଆକାଶ ମେଘାଛନ୍ ରହୁଥିଲେ ମଧ୍ଧ ବର୍ଷାର ସମ୍ଭାବନା ନାହି ଆକି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପାଗ ଅନୁକୂଳ ରହିବ ବୋଲି ପାଶିପାଗ ବିଭାଗ ପୂର୍ବାନୁମାନ କରିଛି